ଏହାକୁ ବଜାୟ ରଖିବାକୁ ଚାହେଁ

ସୈନ୍ୟବାହିନୀ ଉଚିତ ଜବାବ ଦେବେ

ସେତେବେଳେ ବି ତାଙ୍କ ମଧରେ ସେହି ଉଲ୍ଲାସ ଓ ଦୂଢ଼ ବିଶ୍ୱାସ ଥିଲା

ସେହିପରି ନାରୀଙ୍ ଉପରେ ଆଲୋକପାତ କରି ପ୍ରଧାନମନ୍ତୀ କହିଥିଲେ ସଶକ୍ତ ନାରୀ ଏବେ ସଶସ୍ଚ ହେଉଛି

କଟକ ଜୁଡିସିଆଲ ଏକାଡେମୀ ପରିସରରେ ଚାଲିଥିବା ଦୁଇଦିନିଆ ଆଲୋଚନା ଚକ୍ରରେ ଯୋଗଦେଇ ଜଷ୍ଟିସ ମିଶ୍ର କହିଛନ୍ତି ନିଜସ୍ୱ ଏବଂ ଅନୁଷାନଗତ ଦକ୍ଷତା ବୃଦ୍ଧି ପାଇଲେ ବିଚାର ପ୍ରକ୍ରିୟା ପାଇଁ ତାହା ସହାୟକ ହେବ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

ଦୁର୍ଘଟଶାକୁ ନେଇ ଆଇନଜୀବୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି

ନ୍ୟାସନାଲ୍ ଏରୋନେଟିସକ୍ ଆଣ୍ ସ୍ବେସ୍ ଆଡ୍ମିନିଷ୍ଟ୍ରେସନ୍ ପକ୍ଷର୍ ହେବାକ ଥିବା ଏକ ଅନ୍ତର୍କାତୀୟ ସମ୍ମିଳନୀ ପାଇଁ ଦୀକ୍ଷା ଗୁପ୍ତା ମନୋନୀତ ହୋଇଛନ୍ତି ଏହି ଖବର ପ୍ରକାଶ ପାଇବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି

ପ୍ଲାଷ୍ଟିକ୍ ପ୍ରସ୍ତୁତ ଥାଳି ଚାମଚ କପ୍ ପ୍ଲେଟ୍ ଷ୍ଟ୍ ପାଉଚ୍ ଓ ଅନ୍ୟ ତରଳ ପଦାର୍ଥ ରହୁଥିବା କକ୍ଷେନର ମଧ୍ୟ ବ୍ୟବହାର କରାଯିବ ନାହି